ଏଠାରେ କରୋନା ସନ୍ଦିଗ୍ମାନଙ୍କୁ ମାଗଶାରେ ଚିକିସ୍ସା ଓ ଖାଇବା ଯୋଗାଇ ଦିଆଯିବ

ଏ ନେଇ ଲୋକଙ୍କୁ ସଚେତନ ମଧ୍ଧ କରାଯାଉଛି

ପୂଙାର୍ଚ୍ଚନା ସମୟରେ ମନ୍ଦିର ମଧ୍ଧରେ ସାମାଜିକ ଦିରତା ପାଳନ କରାଯାଉଛି ଗତକାଲି ମନ୍ଦିର ପରିସରକୁ ବିଶୋଧନ କରାଯାଇଛି